ପଶ୍ଚିତ ଦିନଦୟାଲ୍ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକୀରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରି ପାର୍ଟି କର୍ମୀମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି

ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକୀ ଅ ଅବସରରେ ଆକି ଭୋପାଳଠାରେ କାର୍ଯ୍ୟକର୍ତ୍ତା ମହାକୁ୍ୟରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଦେଶକୁ ଭୋଟ ବ୍ୟାଙ୍କ ରାଜନୀତି ଓ ଏହା ଯୋଗୁଁ ଘଟୁଥିବା କ୍ଷତିରୁ ବଞ୍ଚାଇବା ହେଉଛି ବିଜେପିର ଲକ୍ଷ୍ୟ ସେ କହିଛନ୍ତି ଯେଉଁମାନେ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି ସେମାନଙ୍କର ବିକାଶ ପ୍ରତି କୌଣସି ଚିନ୍ତା ନାହିଁ ଏବଂ ଦେଶ ପଛାଇବା ପଛରେ ଏହା ଏକ ମୁଖ୍ୟ କାରଣ ମହାନ ନେତାମାନଙ୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ କେବେ ମହାତ୍ମା ଗାନ୍ଧି ରାମ ମନୋହର ଲୋହିଆ ଓ ଦିନଦୟାଲ ଉପାଧ୍ୟାୟଙ୍କ ଭଳି ନେତାମାନଙ୍କୁ ଭୁଲି ପାରିବ ନାହିଁ ସେମାନେ ସେମାନଙ୍କର କାର୍ଯ୍ୟ ମାଧ୍ୟମରେ ଦେଶକୁ ଦିଗ୍ଦର୍ଶନ ଦେଇଯାଇଛନ୍ତି ଓ ଦେଶକୁ ଉଚ୍ଚ ଶିଖରରେ ପହଞ୍ଚାଇ ପାରିଛନ୍ତି ଶ୍ରୀ ମୋଦି କହିଛନ୍ତି ଏକାତ୍କ ମାନବବାଦ ହେଉଛି ବିଜେପିର ନୀତି ଏବଂ ବିଶ୍ୱର କୌଣସି ରାଜନୈତିକ ଦଳ ଏଭଳି ଆଦର୍ଶ ନୀତି ଅନୁସରଣ କରୁନାହିଁ ତିନିବାର ତଲାକ ଭଳି ପ୍ରସଙ୍ଗରେ ବିରୋଧୀ ଦଳର ସମାଲୋଚନା କରି ଶ୍ରୀ ମୋଦି କହିଛନ୍ତି ଜଣେ ମହିଳା ହିନ୍ଦୁ ସଂପ୍ରଦାୟର ହୁଅନ୍ତୁ କିମ୍ବା ମୁସଲମାନ ସଂପ୍ରଦାୟର ହୁଅନ୍ତୁ ସମାନ ଅଧିକାର ପାଇବାକୁ ସେ ହକ୍ଦାର୍

ଟ୍ୱିଟ୍ କରି ଶ୍ରୀ ମୋଦି ଜନସଂଘର ସହପ୍ରତିଷ୍ଠାତା ତଥା ବିଜେପିର ଆଦର୍ଶ ଶ୍ରୀ ଉପାଧ୍ୟାୟଙ୍କୁ ସ୍କରଣ କରି ଏକ ଭିଡ଼ିଓ ଚିତ୍ର ପଠାଇଛନ୍ତି

ରିଭ୍ ଜେଟଲୀ ବ୍ୟାଙ୍କସ୍ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଋଣ ଦେବା ସମୟରେ ସମସ୍ତ ବିଷୟକୁ ଯାଞ୍ଚ କରି ସମ୍ପର୍ଷ ଭାବେ ନିଶ୍ଚିତ ହେବାକୁ ବ୍ୟାଙ୍କ୍ଗୁଡ଼ିକୁ ପରାମର୍ଶ ଦେଇଛନ୍ତି ଠକେଇ ଓ ଜାଣିଶୁଣି ରଣ ଖିଲାପ କ୍ଷେତ୍ରରେ ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ବ୍ୟାଙ୍କ୍ଗୁଡ଼ିକୁ କହିଛନ୍ତି ଶ୍ରୀ ଜେଟଲୀ କହିଛନ୍ତି ଏଭଳି ପଦକ୍ଷେପ ବ୍ୟାଙ୍କଗୁଡ଼ିକ ପ୍ରତି ଥିବା ବିଶ୍ୱାସ ଫେରାଇ ଆଶିବ ନୃଆଦିଲ୍ଲୀରେ ରାଷ୍ଟ୍ରାୟତ ବ୍ୟାଙ୍କ୍ଗୁଡ଼ିକର ବାର୍ଷିକ ସମୀକ୍ଷା ବୈଠକରେ ବ୍ୟାଙ୍କ ସିଇଓ ଏବଂ ନିର୍ଦ୍ଦେଶକମାନଙ୍କୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ବ୍ୟାଙ୍କଗୁଡ଼ିକ ଉପରେ ଥିବା ଆସ୍ଥା ଓ ବିଶ୍ୱାସର ପୁର୍ନସ୍ଥାପନ ପ୍ରତି ଗୁରୁତ୍ୱାରୋପ କରି ସେ କହିଛନ୍ତି ଅର୍ଥନୈତିକ ସ୍ଥିତିକୁ ବଜାୟ ରଖିବା ଲାଗି ଏହା ଅପରିହାର୍ଯ୍ୟ ଶ୍ରୀ ଜେଟଲୀ କହିଛନ୍ତି ଏକ କ୍ରମବର୍ଦ୍ଧିଷ୍ଟୁ ଅର୍ଥନୀତି ବ୍ୟାଙ୍କ୍ଗୁଡ଼ିକର ଅଭିବୃଦ୍ଧିରେ ସହାୟତା କରିବ ଓ ବ୍ୟାଙ୍କମାନେ କ୍ରମବର୍ଦ୍ଧିଷ୍ଟୁ ଅର୍ଥନୀତିର ଆବଶ୍ୟକତା ଅନୁଯାୟୀ ଅର୍ଥ ଯୋଗାଇ ପାରିବେ ସେ କହିଛନ୍ତି ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଓ ଆର୍ଥିକ ବ୍ୟବସ୍ଥାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ଦ୍ୱାରା ଲୋକମାନଙ୍କର କ୍ରୟ କ୍ଷମତା ବୃଦ୍ଧି ପାଇଛି ଯାହା ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବ

ବିଜେପି ରାଫେଲ୍ ୟୁପିଏ ଅଧ୍ୟକ୍ଷାଙ୍କ ଜାମାତା ରବର୍ଟ ବାଡ୍ରା ଓ ବିବାଦୀୟ ଅସ୍ତ୍ରଶସ୍ତ ବ୍ୟବସାୟୀ ସଞ୍ଜୟ ଭକ୍ତାରୀଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବା ଅଭିଯୋଗକୁ ବିଜେପି ଦୋହରାଇଛି ଏନ୍ଡିଏ ଶାସନ କାଳରେ ସଞ୍ଜୟ ଭଣ୍ଡାରୀଙ୍କ କମ୍ପାନୀ ଉପରେ ନଜର ରଖାଯିବାକୁ ନୋଟିସ୍ ଦିଆଯାଇଥିଲା

ଭଣ୍ଡାରୀଙ୍କ ବାସଭବନରେ କିଭଳି ଏସବୁ କାଗଜପତ୍ର ମିଳିଥିଲା ତାହା ଉପରେ ଶ୍ରୀ ପାତ୍ର ପ୍ରଶ୍ନବାଚୀ ଉଠାଇଥିଲେ ସେ କିଛି ଦସ୍ତାବିଜ୍ ଓ ବିମାନ ଟିକେଟ୍ ଦେଖାଇବା ସହ ସେମାନଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବାର ଏଥିରୁ ପ୍ରମାଣିତ ହୋଇଛି ବୋଲି କହିଥିଲେ

ଏସ୍ସି ଲ ମେକର୍ସ ସୁପ୍ରିମ୍କୋର୍ଟ କହିଛନ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବା ପୂର୍ବରୁ ପ୍ରତ୍ୟେକ ପ୍ରାର୍ଥୀଙ୍କ ସେମାନଙ୍କର ଅପରାଧ ରେକର୍ଡ ସମ୍ଭନ୍ଧୀୟ ସମସ୍ତ ତଥ୍ୟ ନିର୍ବାଚନ କମିଶନ୍ରେ ଦାଖଲ କରିବାକୁ ପଡ଼ିବ ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଞ୍ଚ କଣିଆ ସାୟିଧାନିକ ଖଣ୍ଡପୀଠ କହିଛନ୍ତି ନାଗରିକମାନେ ସେମାନଙ୍କର ପ୍ରାର୍ଥୀମାନଙ୍କର ସମସ୍ତ ଅପରାଧ ରେକର୍ଡ ବିଷୟରେ ଅବଗତ ହେବା ସେମାନଙ୍କ ଅଧିକାର ଓ ରାଜନୈତିକ ଦଳମାନଙ୍କ ସେମାନଙ୍କର ପ୍ରାର୍ଥୀମାନଙ୍କ ସମ୍ଭନ୍ଧୀୟ ଏ ସଂକ୍ରାନ୍ତରେ ତଥ୍ୟ ନିଜ ନିଜର ଓ୍ୱେବ୍ସାଇଟ୍ରେ ଦେବା ବାଧ୍ୟତାମ୍ବଳକ କରାଯାଇଛି ପ୍ରଧାନବିଚାରପତି ଏ ସଂକ୍ରାନ୍ତ ଏକ ପିଆଇଏଲ୍ ଉପରେ ରାୟକୁ ପାଠ କରି କହିଛନ୍ତି ଅପରାଧୀମାନେ ଯେଭଳି ରାଜନୀତିରେ ପ୍ରବେଶ ନ କରିପାରନ୍ତି ସଂସଦକୁ ତାହା ନିର୍ଣ୍ଣିତ କରିବାକୁ ହେବ ଖଣ୍ଡପୀଠରେ ଜଷ୍ଟିସ୍ ଆର୍ଏଫ ନରିମାନ୍ ଏଏମ୍ ଖାନ୍ୱିଲ୍କର ଡିୱାଇ ଚନ୍ଦ୍ରଚୂଡ଼ ଓ ଇନ୍ଦୁ ମାଲହୋତ୍ରା ରହିଛନ୍ତି ରାଜନୀତିକୁ ଅପରାଧମୁକ୍ତ କରିବା ପାଇଁ ଆଇନ୍ ପ୍ରଶୟନ ବିଷୟରେ ଚିନ୍ତା କରିବାକୁ ଖଣ୍ଡପୀଠ ବ୍ୟବସ୍ଥାପିକାକୁ କହିଛନ୍ତି ସୁପ୍ରିମ୍କୋର୍ଟ କହିଛନ୍ତି ସ୍ଚଚନା ପ୍ରଦାନ ଏକ ଗଣତନ୍ତ୍ରର ମୁଖ୍ୟ ଉପାଦାନ ଓ ବିଶ୍ୱର ସର୍ବବୃହତ ଗଣତାନ୍ତିକ ଦେଶରେ ରାଜନୈତିକ ଅପରାଧକରଣ ଗ୍ରହଣ ଯୋଗ୍ୟ ନୂହେଁ ମୁଦ୍ରଣ ଓ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ଜାରିଆରେ ପ୍ରାର୍ଥୀମାନଙ୍କର ଅପରାଧ ରେକର୍ଡ ସମ୍ପନ୍ଧରେ ତଥ୍ୟ ଉନ୍କୋଚକୁ କୋର୍ଟ ସମର୍ଥନ କରିଛନ୍ତି ଜେ ଆଣ୍ଡ କେ ଟେରୋରିଷ୍ଟ କିଲ୍ ଉତ୍ତର କାଶ୍ମୀରର ବାରମ୍ବଲା କିଲ୍ଲା ଅନ୍ତର୍ଗତ ସୋପୋର ସହର ନିକଟବର୍ତ୍ତୀ ତୁଜାର ସରିଫ୍ ଅଞ୍ଚଳରେ ଚାଲିଥିବା ସନ୍ତାସବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଜଣ ଅଜ୍ଞାତ ସନ୍ତାସବାଦୀଙ୍କର ମୃତ୍ୟୁ ଘଟିଛି ନିରାପତ୍ତା ବିଭାଗ ପକ୍ଷରୁ କୁହାଯାଇଛି ସେହି ଅଞ୍ଚଳରେ ଯବାନମାନେ ଖାନ୍ତଲାସୀ ଚଳେଇଥିବା ବେଳେ କବର ସ୍ଥଳୀ ଅଞ୍ଚଳରେ ଲୁଚି ରହିଥିବା ସନ୍ତାସବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବାରୁ ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ସେହି ଅଞ୍ଚଳରେ ଏବେ ମଧ୍ୟ ଖାନ୍ତଲାସୀ ଅଭିଯାନ ଜାରି ରହିଛି ଗତକାଲି ରାତିରୁ ସେହି ଅଞ୍ଚଳକୁ ଘେରାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା ଗୁଳିଗୋଳା ବିନିମୟ ପରେ ସୋପୋର ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି ସତର୍କତା ମୂଳକ ବ୍ୟବସ୍ଥା ସ୍ୱରୂପ ସେହି ଅଞ୍ଚଳର ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ବନ୍ଦ ରଖାଯାଇଛି

ଭାରତୀୟ କ୍ରିକେଟ୍ କ୍ୟାପ୍ଟେନ୍ ବିରାଟ କୋହଲି ଓ ବିଶ୍ୱ ଚାମ୍ପିୟନ୍ ଭାରଉତ୍ତୋଳନକାରୀ ସାଇଖୋମ୍ ମୀରାବାଇ ଚାନୁ ସମ୍ମାନଙ୍କନକ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଛନ୍ତି

ତାରକା ଜାଭେଲିନ୍ ଥ୍ରୋ ପ୍ରତିଯୋଗୀ ନିରଜ ଚୋପଡ଼ା ଦୌଡ଼ାଳି ହିମା ଦାସ ଜିନ୍ସନ୍ ଜନ୍ସନ୍ ବ୍ୟାଡ୍ମିଣ୍ଟନ ଖେଳାଳି ନୀଲାକୂର୍ତି ସିକି ରେଡ୍ରୀ ମୁଷ୍ଟିଯୋଦ୍ଧା ଶତୀଶ କୁମାର ଗଲଫ୍ ଖେଳାଳି ଶୁଭଙ୍କର ଶର୍ମା ବନ୍ଧୁକ ଚାଳନା ପ୍ରତିଯୋଗି ରାହି ଶର୍ଷ୍ଣୋବତ୍ ଅଙ୍କୁର ମିତଲ ଶ୍ରେୟାସୀ ସିଂହ ଟେବୁଲ୍ ଟେନିସ୍ ଖେଳାଳି ମନିକା ବାତ୍ରା କି ସାଥିୟାଁ କୁସ୍ତି ପ୍ରତିଯୋଗି ସୁମିତ ଓ୍ୱଷୁ ଖେଳାଳି ପୂଜା କଡ଼ିଆନ୍ ଭିନ୍ନକ୍ଷମ ଦୌଡ଼ାଳି ଅଙ୍କୁର ଧାମା ଭିନ୍ନକ୍ଷମ ବ୍ୟାଡ୍ମିଣ୍ଟନ ଖେଳାଳି ମନୋଚ୍ଚ ସରକାର ହକି ଖେଳାଳି ମନ୍ପ୍ରିତ ସିଂହ ସବିତା ଓ ପୋଲୋ ଖେଳାଳି କର୍ଷ୍ଣେଲ ରବି ରାଠୋଡ୍ ଅର୍ଜ୍ଜୁନ ପୁରସ୍କାର ପାଇଛନ୍ତି

ସେମାନେ ହେଲେ ମୁଷ୍ଟିଯୁଦ୍ଧ କୋଚ୍ ସୁବେଦାର ଚେନାନ୍ଦା ଅଚେୟା କୁଟାସ୍ପା ଭାରଉତ୍ତୋଳନ କୋଚ୍ ବିଜୟ ଶର୍ମା ଟେବୁଲ୍ ଟେନିସ୍ କୋଚ୍ ଏ ଶ୍ରୀନିବାସ ରାଓ ଧାଁ ଦୌଡ଼ କୌଚ୍ ଶୁକଦେବ ସିଂହ ପନ୍ନ ହକି କୋଚ୍ କ୍ଲାରେନ୍ସ ଲୋବୋ କ୍ରିକେଟ୍ କୋଚ୍ ତାରକ ସିହ୍ନା ଯୁଡୋ କୋଚ୍ ଜୀବନ କୁମାର ଶର୍ମା ଓ ଧାଁଦୌଡ଼ କୋଚ୍ ଭିଆର୍ ବିଦୁ ଧ୍ୟାନଚାନ୍ଦ ପୁରସ୍କାର ଚାରି ଜଣଙ୍କୁ ପ୍ରଦାନ କରାଯାଇଛି ସେମାନେ ହେଲେ ତୀର ଚାଳନାରେ ସତ୍ୟଦେବ ପ୍ରସାଦ ହକିରେ ଭାରତ କୁମାର ଚେତ୍ରୀ ଧାଁଦୌଡ଼ରେ ବବି ଆଲଏସିଅସ୍ ଏବଂ କ୍ରସ୍ତିରେ ଦାଦ୍ ଦତାତ୍ରେୟ

ଜସଦେବ ସିଂହ ପ୍ରଖ୍ୟାତ କମେଣ୍ଟେଟର ଜସଦେବ ସିଂହଙ୍କର ପରଲୋକ ଘଟିଛି

ଆକାଶବାଣୀ ଓ ଦୂରଦର୍ଶନରେ ଭାରତୀୟ କ୍ରୀଡ଼ା କମେଣ୍ଟ୍ରି ପାଇଁ ସେ ଲୋକପ୍ରିୟ ଥିଲେ ବିହାର୍ ଏନ୍ବିଡବ୍ଲ୍ୟ ବିହାରର ବେଗୁସରାଇ ଜିଲ୍ଲା ସ୍ଥିତ ମଝଉଲ୍ ଅଦାଲତ ରାଜ୍ୟର ପୂର୍ବତନ ସାମାଜିକ କଲ୍ୟାଣ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ପତି ଚନ୍ଦ୍ରଶେଖର ବର୍ମାଙ୍କ ବିରୁଦ୍ଧରେ ମୁଜାଫର ନଗର କନ୍ୟାଶ୍ରମ ବଳାକାର ମାମଲାରେ କାମିନ୍ ବିହୀନ ଗିରଫ୍ ପରୱାନା ଜାରି କରିଛନ୍ତି

ବେଗୁସରାଇ ଏସ୍ପି ଆଦିତ୍ୟ କୁମାର କହିଛନ୍ତି ଚନ୍ଦ୍ରଶେଖର ବର୍ମାଙ୍କୁ ଗିରଫ୍ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି ମଞ୍ଜୁ ବର୍ମାଙ୍କ ପତି ଏହି ଅପରାଧର ମୁଖ୍ୟ ଅଭିଯୁକ୍ତ ବ୍ରଜେସ ଠାକୁରଙ୍କ ସହ ସମ୍ପର୍କ ରଖିଥିବାର ଅଭିଯୋଗ ହେବା ପରେ ଶ୍ରୀମତୀ ବର୍ମା ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ